କ୍ୟାବିନେଟ୍ କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀରେ ସଙ୍ଗଠିତ ଗ୍ରପ୍ ଏ' ସେବାକୁ ଗ୍ରପ୍ ଏ' ଏକ୍ଜିକ୍ୟୁଟିଭ୍ କ୍ୟାଡର୍ରେ ପରିବର୍ତ୍ତନ କରିବା ଏବଂ ନନ୍ ଫଙ୍କ୍ସନାଲ୍ ଫାଇନାନ୍ସିଆଲ୍ ଅପ୍ଗ୍ରେଡେସନ୍ ଓ ନନ୍ ଫଙ୍କ୍ସନାଲ୍ ସିଲେକ୍ସନ୍ ଗ୍ରେଡ୍ ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଏହି ଅଳ୍ପ ସମୟ ପୂର୍ବରୁ ସାମ୍ବାଦିକମାନଙ୍କୁ କହିଛନ୍ତି ଏହାଦ୍ୱାରା ସେମାନଙ୍କର ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଉପକୃତ ଅଧିକାରୀମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସମୁଦ୍ର ପଥରେ ଯାତ୍ରୀ ଓ ମାଲ୍ ପରିବହନ ସେବା ସଂକ୍ରାନ୍ତ ବୁଝାମଣା ପତ୍ର ସ୍ୱାକ୍ଷର କରିବାପାଇଁ ମଧ୍ୟ କ୍ୟାବିନେଟ୍ ଅନ୍ତମୋଦନ କରିଛି ସରକାରୀ ବେସରକାରୀ ଭାଗିଦାରୀରେ ଭାରତୀୟ ବିମାନ ବନ୍ଦର କର୍ତ୍ତ୍ୱପକ୍ଷଙ୍କ ଦ୍ୱାରା ପରିଚାଳିତ ଅହମ୍ମଦାବାଦ ଲକ୍ଷ୍ମୌ ଓ ମାଙ୍ଗାଲୁର୍ ବିମାନ ବନ୍ଦରକୁ ଲିଜ୍ରେ ଦେବାପାଇଁ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ଭାରତ ଓ ମରକ୍କୋ ବିଭାଗ ବିଭାଗଗୁଡ଼ିକ ମଧ୍ୟରେ ଆପୋଷ ସହଯୋଗ ପାଇଁ ଏକ ବୁଝାମଣା ପତ୍ରକୁ ମଧ୍ୟ କ୍ୟାବିନେଟ୍ ମଞ୍ଜରୀ ଦେଇଛି ଡାଟା ପ୍ରୋଟେକ୍ସନ୍ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ଏବଂ ତଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ୍ କରିବାପାଇଁ ଏକ ଆଇନ ପ୍ରଣୟନ କରିବା ସକାଶେ ସରକାର ବିବେଚନା କରୁଛନ୍ତି ସ୍ନଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି ସେ କହିଛନ୍ତି ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖିବା ସଂକ୍ରାନ୍ତରେ ଏକ ଆଇନ ପ୍ରସ୍ତୁତ କରାଯାଉଛି ସୁପ୍ରିମ୍କୋର୍ଟର ଅବସରପ୍ରାପ୍ତ ବିଚାରପତି ବି ଏନ୍ ଶ୍ରୀକ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ଏଥିଲାଗି ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରାଯାଇଛି ଏବଂ ଏହି କମିଟିର ମତାମତକ୍ତ ତଥ୍ୟ ସ୍ତରକ୍ଷା ବିଲ୍ରେ ସାମିଲ୍ କରାଯିବ

ପୂର୍ବରୁ ଏହା ଲୋକସଭାରେ ପାସ୍ ହୋଇସାରିଥିଲା ଅନୁସ୍ରଚିତ ଜାତି କନକାତି ଓ ଶିକ୍ଷାକ୍ଷେତ୍ରରେ ଅନଗ୍ରସର ଏବଂ ଆର୍ଥକ ଦୁର୍ବଳ ଶ୍ରେଣୀକୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରତ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଯୋଗାଇବା ଏହି ବିଲର୍ ଲକ୍ଷ୍ୟ ଏହି ବିଲ୍ ପୂର୍ବରୁ ଲାଗୁ ହୋଇଥିବା ଅଧ୍ୟାଦେଶ ବଦଳରେ କାର୍ଯ୍ୟକାରୀ କରାଯିବ

ଟ୍ୱିଟର୍ରେ ନିଜ ଇସଫା ପତ୍ର ପୋଷ୍ଟ କରି ଶ୍ରୀ ଗାନ୍ଧି କହିଛନ୍ତି ଯେଉଁ ଦଳର ମୂଲ୍ୟବୋଧ ଓ ଆଦର୍ଶ ଦେଶର ରକ୍ତରେ ପ୍ରବାହିତ ସେହି ଦଳର ସେବା କରିପାରିଲେ ସେ ନିଜକୁ ଗୌରବାନ୍ୱିତ ମନେ କରିବେ

ଭବିଷ୍ୟତରେ କଂଗ୍ରେସର ଅଭିବୃଦ୍ଧି ପାଇଁ ଉତ୍ତରଦାୟିତା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏଣୁ ସେ ସଭାପତି ପଦରୁ ଇସ୍ତଫା ଦେଉଛନ୍ତି ଶ୍ରୀ ଗାନ୍ଧି କହିଛନ୍ତି ସେ କେବେହେଲେ କ୍ଷମତାପାଇଁ ଲଡ଼େଇ କରି ନାହାନ୍ତି କିମ୍ବା ବିଜେପି ପ୍ରତି ତାଙ୍କର ଘୂଶାଭାବ ବା କ୍ରୋଧଭାବ ନାହିଁ ପାର୍ଲାମେଣ୍ଟ ବାହାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ଗାନ୍ଧି କହିଥିଲେ ତାଙ୍କର ଉତ୍ତରାଧିକାରୀଙ୍କୁ ସ୍ଥିର କରିବାପାଇଁ ପାର୍ଟିର କାର୍ଯ୍ୟକାରିଣୀ ବୈଠକ ତୁରନ୍ତ ବସିବାର ଆବଶ୍ୟକତା ରହିଛି

ଅବୈଧ କୋଇଲା ଖନନ ବନ୍ଦ୍ କରିବାରେ ବିଫଳତା ପାଇଁ ଚଳିତ ବର୍ଷ ଜାନୁୟାରୀ ମାସରେ ଏନ୍ଜିଟି ଏହି ଜରିମାନା ଦଣ୍ଡ ଦେଇଥିଲା ଜଷ୍ଟିସ୍ ଅଶୋକ ଭୂଷଣ ଓ କେଏମ୍ ଜୋଶେଫ୍ଙ୍କ ଖଣ୍ଡପୀଠ ଅବୈଧଭାବେ ଉତ୍ତୋଳନ କରାଯାଇଥିବା କୋଇଲାକୁ କୋଲ୍ ଇଣ୍ଡିଆ ଲିମିଟେଡ୍ ସିଆଇଏଲ୍କୁ ହସ୍ତାନ୍ତର କରିବାପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏହି କୋଇଲାକୁ ନିଲାମ କରି ସିଆଇଏଲ୍ ନିଲାମୀ ଅର୍ଥକୁ ରାଜ୍ୟ ସରକାରଙ୍କ ପାଖରେ ଜମା କରିବେ କର୍ତ୍ତୃପକ୍ଷଙ୍କ ଅନୁମତିରେ ବେସରକାରୀ ଓ ଗୋଷୀ ମାଲିକାନାରେ ଥିବା ଜମିଗୁଡ଼ିକରୁ ଖଣି ଉତ୍ତୋଳନ କରିବାପାଇଁ ଖଣ୍ଡପୀଠ ମଞ୍ଜୁରୀ ଦେଇଛନ୍ତି

ମୃତ୍ୟୁସଂଖ୍ୟା ଓ ନିଖୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ପ୍ରଶାସନ ପୁଲିସ ପ୍ରଶାସନ ସ୍ୱେଚ୍ଛାସେବୀ ଓ ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ମୁମ୍ୟାଇରେ ଆଜି ସକାଳୁ ବର୍ଷା ବନ୍ଦ୍ ହୋଇଯାଇଥିବାରୁ ରବିବାର ସମୟ ସାରଣୀ ଅନୁସାରେ ସହରତଳି ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ମଧ୍ୟ ରେଳବାଇ ପକ୍ଷରୁ ନିଷ୍ପଭି ନିଆଯାଇଛି

ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣର ପ୍ରତ୍ୟକ୍ଷ ଧାରାବିବରଣୀ ସ୍ୱତନ୍ତ୍ର ବଜେଟ୍ ବୁଲେଟିନ୍ ଏବଂ ବଜେଟ୍ ଉପସ୍ଥାପନା ପରବର୍ତ୍ତୀ ଆଲୋଚନା ବିଶେଷଜ୍ଞମାନଙ୍କ ସହ ଆମ ଷ୍ଟୁଡିଓରୁ ପ୍ରସାରଣ କରାଯିବ

ଜାତିସଂଘ ସମର୍ଥତ ଲିବିଆ ସରକାର ଆତ୍ମଘୋଷିତ ଖଲିଫା ହିଫ୍ତର୍କ ଲିବିଆ ନ୍ୟାସନାଲ୍ ଆର୍ମି ଏହି ବୋମାମାଡ଼ କରିଥିବା ଅଭିଯୋଗ କରିଛି ଲିବିଆ ନ୍ୟାସନାଲ୍ ଆର୍ମି ପକ୍ଷରୁ ଏପ୍ରିଲ୍ ମାସରୁ ଆକ୍ରମଣ କରାଯାଉଛି ଗତ ସପ୍ତାହରେ ଲିବିଆ ସରକାର ଘରିୟାଁ ସହରକୁ ଅକ୍ତିଆର କରିଥିବାର ଘୋଷଣା କରିଥିଲେ

ସ୍ଥାନୟ ବାହିନୀଗୁଡ଼ିକ ଦ୍ୱାରା ଗିରଫ ହୋଇ ହଜାର ହଜାର ଦେଶାନ୍ତରିତ ଲୋକ ଲିବିଆରେ ଅଟକ ରହିଛନ୍ତି ୟୁଏସ୍ ପାକ୍ ବାଲୋଚ୍ ପ୍ରାକୃତିକ ସମ୍ଭଦରେ ଭରା ବାଲୋଚିସ୍ତାନ ପ୍ରଦେଶରେ ପାକିସ୍ତାନୀ ନିୟମ ବିରୁଦ୍ଧରେ ସଂଗ୍ରାମ ଚଳାଇଥିବା ବିଚ୍ଛିନ୍ନତାବାଦୀ ଗୋଷୀ ବାଲୋଚିସ୍ତାନ ଲିବରେସନ୍ ଆର୍ମି ବିଏଲ୍ଏକୁ ଆମେରିକା ବିଶ୍ୱସ୍ତରୀୟ ସନ୍ତାସବାଦୀ ସଙ୍ଗଠନ ଭାବେ ଘୋଷଣା କରିଛି

ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବିଏଲ୍ଏକୁ ସ୍ୱତନ୍ତ୍ର ବିଶ୍ୱସରୀୟ ସନ୍ତ୍ରାସବାଦୀ ସଙ୍ଗଠନ ଭାବେ ଘୋଷଣା କରାଯାଇଛି ଏବଂ ଏହି ସଙ୍ଗଠନର ସନ୍ତାସବାଦୀମାନଙ୍କୁ ଆମେରିକାରେ ଯଦି କୌଣସି ବ୍ୟକ୍ତି ସାହାଯ୍ୟ ସମର୍ଥନ କରନ୍ତି ତାହାକୁ ଅପରାଧ ବୋଲି ବିବେଚନା କରିବାକୁ କୁହାଯାଇଛି ଏହି ସଙ୍ଗଠନ ଅତୀତରେ ବହୁବାର ଆକ୍ରମଣ କରିଛି

ଆଜିର ମ୍ୟାଚ୍ରେ ବିଜେତା ଟିମ୍ ସେମିଫାଇନାଲ୍କୁ ଯିବ ନ୍ୟୁଜିଲ୍ୟାଣ୍ଡ ଯଦି ହାରିଯାଏ ତାହେଲେ ନେଟ୍ ରନ୍ ରେଟ୍ ଜରିଆରେ ସେମିଫାଇନାଲ୍କୁ ଯିବାପାଇଁ ବିବେଚିତ ହୋଇପାରେ ଇଂଲଣ୍ଡ ହାରିଗଲେ ଏବଂ ପାକିସ୍ତାନ ଆସନ୍ତାକାଲି ବାଂଲାଦେଶକୁ ହରାଇଦେଲେ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟ୍ରରୁ ବାଦ୍ ପଡ଼ିବ ଆସନ୍ତା ଶନିବାର ଦିନ ଭାରତ ଶ୍ରୀଲଙ୍କା ବିର୍ତ୍ଧରେ ଶେଷ ଲିଗ୍ ମ୍ୟାଚ୍ ଖେଳିବ